ଏହାପରେ ଟିକା ପଞ୍ଞୀକରଣ ପାଇଁ ଏକ ଫର୍ମ ଆସିବ

ତେଣୁ ଆମକୁ ପୂର୍ବ ଭଳି ସତର୍କ ରହିବାକୁ ହେବ ବୋଲି ଆଞଳିକ ଭେଷଜ ଗବେଷଣା କେନ୍ଦ୍ରର ନିର୍ଦ୍ଦେଶିକା ଡାକ୍ତର ସଂଘମିତ୍ରା ପତି ପରାମର୍ଶ ଦେଇଛନ୍ତି

ଜାମିନ୍ ପ୍ରସଙ୍ଙ ଆଗୁଆ ଜାମିନ ପ୍ରସଙ୍ଗରେ ଏଶିକି ପକ୍ଷମାନେ ସିଧାସଳଖ ହାଇକୋର୍ଟଙ୍ଙ ଦ୍ୱାରସ୍ଥ ହୋଇପାରିବେ ନାହି ଏ ନେଇ ପ୍ରଥମେ ଜିଲ୍ଲା ଓ ଦୌରା ଅଦାଲତରେ ଆବେଦନ ଦାଏର କରାଯିବ

ସେହିପରି ପ୍ରଫେସର ସୁକାନ୍ତ କୁମାର ନନ ବିଶ୍ୱବିଦ୍ୟାଳୟର କୂଳସଚିବ ଭାବେ ନିଯୁକ୍ତ ହୋଇଛନ୍ତି ରାଜ୍ୟର ସମସ୍ତ ଆଇନ୍ ମହାବିଦ୍ୟାଳୟ ଏହି ବିଶ୍ୱବିଦ୍ୟାଳୟ ସହ ଅନୁବଛିତ ହେବେ